ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ଆସାମ ଆନ୍ଧ୍ରପ୍ରଦେଶ ତେଲଙ୍ଗାନା ତାମିଲନାଡୁ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡ ରହିଛି ପ୍ରଧାନମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି ପାଲାନିସ୍ୱାମୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ରାଜ୍ୟରେ କୋଭିଡ୍ ପରିସ୍ଥିତି ବିଷୟରେ ତାଙ୍କୁ ପଚାରି ବୁଝିଥିଲେ ଶ୍ରୀ ପାଲାନିସ୍ୱାମୀ ରାଜ୍ୟରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ରୋକିବା ପାଇଁ ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ତାମିଲନାଡ଼ୁରେ ଗତକାଲିକୁ ମିଶାଇ କ୍ରମାନ୍ୱୟରେ ତିନୋଟି ରବିବାର ସଫ୍ର୍ଣ୍ଣ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ କରାଯାଇଥିଲା

ପରିସ୍ଥିତିକୁ ଯେତେଶୀଘ୍ର ସମ୍ଭବ ନିୟନ୍ତ୍ରଣାଧୀନ କରିବା ଲାଗି ସେ ନେଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ମଧ୍ୟ ଶ୍ରୀ ମୋଦୀଙ୍କୁ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କ ସହ ରାଜ୍ୟର ବନ୍ୟା ପରିସ୍ଥିତି ଓ କୋଭିଡ୍ ନାଇଷ୍ଟିନ୍ ସ୍ଥିତି ଏବଂ ବାଘଯାନ୍ ତୈଳ କ୍ରପ ଅଗ୍ନିକାଣ୍ଡ ଘଟଣା ବିଷୟରେ ଆଲୋଚନା କରିଛନ୍ତି ଶ୍ରୀ ସୋନଓ୍ବାଲ ରାଜ୍ୟ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଶିବା ଲାଗି କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇଦେବା ବିଷୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିଶ୍ରତି ଦେଇଛନ୍ତି

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହା ପରକୁ ତାମିଲନାଡୁ ଓ ଦିଲ୍ଲୀ ରହିଛି

ଏମ୍ସ ଇ ଆଇସିୟୁ କୋଭିଡ୍ ନାଇଷ୍ଟିନ୍ରେ ମୃତ୍ୟୁହାର ହ୍ରାସ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା ଲାଗି ନୂଆଦିଲ୍ଲୀ ଏମ୍ସ ଦ୍ୱାରା ଦେଶର ଆଇସିୟୁ ଡାକ୍ତରମାନଙ୍କ ସହ ଭିଡ଼ିଓ କନ୍ସଲ୍ଟେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି ଏହି ଭିଡିଓ କନ୍ସଲଟେସନ୍ ବ୍ୟବସ୍ଥାକୁ ଇ ଆଇସିୟୁ ନାମ ଦିଆଯାଇଛି

ଦେଶର ବିଭିନ୍ନ କୋଭିଡ୍ ହସ୍କିଟାଲରେ କାର୍ଯ୍ୟରତ ଡାକ୍ତରମାନଙ୍କୁ କଟିଳ ରୋଗୀମାନଙ୍କ ବିଷୟରେ ବିଶେଷଜ୍ଞମାନଙ୍କଠାରୁ ପରାମର୍ଶ ନେବାରେ ଏହି ବ୍ୟବସ୍ଥା ସାହାଯ୍ୟ କରିବ ଓ ଏହା ଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ ଯେଉଁ ଡାକ୍ତରମାନେ ଆଇସିୟୁରେ ଥିବା ରୋଗୀମାନଙ୍କର ଚିକିତ୍ସା କରୁଛନ୍ତି ସେମାନେ ଏହି ବ୍ୟବସ୍ଥା ମାଧ୍ୟମରେ ନୂଆଦିଲ୍ଲୀ ଏମ୍ସର ବଡ଼ବଡ଼ ଡାକ୍ତରମାନଙ୍କଠାରୁ ସିଧାସଳଖ ପରାମର୍ଶ ନେଇପାରିବେ

କୋଭିଡ୍ ନାଇଣ୍ଟିନ୍ ସଫକ୍ରମିତମାନଙ୍କ ମୃତ୍ୟୁହାର କମ୍ କରିବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି

ଏହି ପରାମର୍ଶରେ ଜଣେ ରୋଗୀଙ୍କର ସମସ୍ତ କୋଭିଡ୍ ସଂକ୍ରାନ୍ତୀୟ କଟିଳତା ବିଷୟରେ ପୁଙ୍ଗାନୁପୁଙ୍ଗ ଭାବେ ଆଲୋଚନା କରାଯାଉଛି

ଦିଲ୍ଲୀ ଏମ୍ସରେ ଏହି ପ୍ରତିଶେଧକର ମାନବ ଶରୀରରେ ପରୀକ୍ଷା ଦାୟିତ୍ୱରେ ଥିବା ପ୍ରିନ୍ନପାଲ ଇନ୍ଭେଷ୍ଟିଗେଟର ଡକୁର ସଂଜୟ ରାଏ କହିଛନ୍ତି ଏଥିପାଇଁ ବହୁ ସଂଖ୍ୟାରେ ଲୋକ ପଞ୍ଜିକରଣ କରୁଛନ୍ତି ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାରରେ ଡକୁର ରାଏ କହିଛନ୍ତି ପ୍ରତିଶେଧକର ପ୍ରଥମ ଡୋଜ୍ ସେହି ସ୍ୱେଚ୍ଛାସେବୀମାନଙ୍କୁ ଗୁରୁବାର ଦିନ ଦିଆଯିବ

ସେହି କୋଚ୍ଗୁଡ଼ିକ ଥିବା ରେଳଷ୍ଟେସନଗୁଡ଼ିକ ମଧ୍ୟରେ ଆନନ୍ଦବିହାର ଟର୍ମିନାଲ ଶକୁରବସ୍ତି ଶରାଇ ରୋହିଳା ଶଫ୍ଦରଜଙ୍ଗ ସାହାଦରା ଆଦର୍ଶନଗର ଦିଲ୍ଲୀ କ୍ୟାଶ୍ଚନମେଣ୍ଟ ବଦଲି ଓ ତୋଗଲକାବାଦ ରହିଛି

ବିହାର ଫ୍ଲୁଡ୍ ବିହାରର ବାଗମତୀ ଗଶ୍ଚକ କମଳାବଲାନ ଓ ଅଧୱାରା ସମେତ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ନେପାଳ ଓ ରାଜ୍ୟର ଉତ୍ତର ଭାଗରେ ପ୍ରବଳ ବର୍ଷା ହେବାରୁ ସେହିସବୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି

ସେହିଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀଗୁଡ଼ିକୁ ପଠାଇ ଦିଆଯାଇଛି

ରାଜ୍ୟ କଳସମ୍ପଦ ବିଭାଗ ପ୍ରଧାନ ସଚିବ ସଞ୍ଜୀବ ହଂସ୍ କହିଛନ୍ତି ତେବେ ସବୁ ନଦୀଗୁଡ଼ିକର ବନ୍ଧ ଏପର୍ଯ୍ୟନ୍ତ ସୁରକ୍ଷିତ ରହିଛି କିଷନଗଞ୍ଜ ପୂର୍ଣ୍ଣିଆ ଓ କଟିହାର ଜିଲ୍ଲାରେ ପ୍ରବଳ ବର୍ଷ ହେବା ବିଷୟରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ସେହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ସତର୍କ ସୂଚନା ଜାରି କରାଯାଇଛି